ଏଥିରେ ଗାଡିର କୌଣସି ଜରୁରୀ କାଗଜପତ୍ର ସାଙ୍ଗକୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦୃଷଣ ଯାଞ ପ୍ରମାଣପତ୍ର ହେଲମେଟ ଆଦି ବାଧ୍ଘତାମୂଳକ ଥିଲା

ପୁରୀ ଜିଲ୍ଲା ପ୍ରଶାସନ ଏହି ପାଖିର ପରିଚାଳନା କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି

ଘଟିଥିଲା

ତାଙ୍କର ବିୟୋଗରେ ଓଡିଶାର ସାମ୍ଭାଦିକତା କେତ୍ରରେ ଏକ ବଡ କ୍ଷତି

ଗାଁର ଲିଙ୍ଗ ମାଝି ଘରୁ ଗଳାକଟା ଅବସ୍ଥାରେ ତାଙ୍କ ଦୁଇ ଶିଶୁପୁତ୍ରଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଦାର କରାଯାଇଥିବାବେଳେ ମା ବିମଳାଙ୍କ ମୃତଦେହ ସିଂହଝରଣ ରେଳ ଲାଇନରୁ ଉଦ୍ଧାର କରାଯାଇଛି

ଅପରପକ୍ଷରେ ମହାନଦୀରେ ବନ୍ୟାପାଣି ଆସିବାରୁ କଟକ ଜିଲ୍ଲା ବାଙ୍କିର ବିଭିନୁ ତଳିଆ ଅଅଳ ଜଳାର୍ଥ୍ଡବ ହୋଇଛି ସେହିପରି ବୌଦ୍ଧ ଜିଲ୍ଲାରେ ମଧ୍ଧ ବନ୍ୟା ପରିସ୍ଥିତି ସୃଷି ହୋଇଛି